ତେଣୁ ଏହିସବୁ କିଲୁ ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯାଇଛି ବୋଲି ସମୀକ୍ଷାରୁ ଜଶାପଡିଛି

ସେମାନେ ହେଲେ ନୀଳଗିରି ଓ ସାଲେପୁରର ବିଧାୟକ

ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କ ନିଯୁକ୍ତି ସହ କେତେକ ଜିଲ୍ଲାର ଏସପିଙ୍କୁ ଅଦଳବଦଳ କରାଯାଇଛି

ସତ୍ୟଜିତ୍ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ମହାନିର୍ଦ୍ଦେଶକଭାବେ ଦାୟିତ୍ ଦିଆଯାଇଛି

ମହାନିର୍ଦ୍ଦେଶକ ଦାୟିତ୍ ଦିଆଯାଇଛି